ତର୍କମା ପରେ ସ୍ୱଷ୍ଟୀକରଣ ଆବଶ୍ୟକତା ଥିଲେ ପୁଶି ତାଙ୍କୁ ଡକାଯିବ ବୋଲି ସେ କହିଛନ୍ତି

ଏ ନେଇ ତାଙ୍କ ନାମରେ କୋଶାର୍କ ଏବଂ ଶହୀଦନଗର ଥାନାରେ ଦୁଇଟି ମାମଲା ରୁକୁ ହୋଇଥିଲା

ଏଥିରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି ଯେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ଭିକିଲାନ୍ୱ ଏକାଡେମୀ ସ୍ରାପନ କରାଯିବ

ଏହି ଅବସରରେ ଓଡ଼ିଶାର ଜନସାଧାରଣ ଦୂର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ସୁସ୍କ ସମାଜ ଗଠନ କରିବା ଦିଗରେ ସହାୟକ ହେବାକୁ ମୁଖ୍ୟମନ୍ତୀ ଆହ୍ବାନ ଦେଇଛନ୍ତି

ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ କ୍ୟାମ୍ପ୍କୋର୍ଟ ଜରିଆରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ମାଳକାନଗିରିଠାରେ ପହଂଚିବା ପରେ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ସହ ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା କରିଛନ୍ତି

ଏହାପରେ ଶ୍ରୀ କୋଚେ ମାଲକାନଗିରି ଆଦର୍ଶ ଥାନା ପରିଦର୍ଶନ କରି ଭିତିଭ୍ମି ବ୍ଲି ଦେଖିଥିଲେ

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ